ମନ୍ତୀ ଶ୍ରୀ ଓରାମ କହିଛନ୍ତି ଏହି ଡାଏରୀ ଫାର୍ମକୁ ରାଷ୍ଟ୍ରୀୟ ଗୋକୁଳ ମିଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି

ଏହାଦ୍ୱାରା ଗ୍ରାମୀଶ ମହିଳାମାନେ ଆତ୍କନିର୍ଭରଶୀଳ ହେବା ସହ ସେମାନଙ୍କ ଆର୍ଥକ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି

ସମ୍ମକ୍ତ ଦୁଇଜଣ ପର୍ଯ୍ୟଟକ ରୁଷର ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି

ପ୍ରାୟ ଥାନାରେ ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବ ଥିବାବେଳେ ଗିରଫଦାରୀକୁ ନେଇ ଥିବା ସୁପ୍ରିମକୋର୍ଟର ଗାଇଡଲାଇନକୁ ଉଲ୍ଲୁଂଘନ କରାଯାଉଛି

ସେବା ଯୋଗାଇ ଦେବା ଦାବିରେ ରାସ୍ତାରୋକ ହୋଇଥିବା ଜଶାପଡିଛି